ଉଭୟ ଦେଶର ଲୋକମାନଙ୍କ ମଧ୍ୟରେ ସମ୍ପର୍କ ମଜବୁତ କରିବା ପାଇଁ ଶହେଟି କାର୍ଯ୍ୟକ୍ରମ ଆୟୋଜନ କରିବା ସକାଶେ ଦୁଇ ଦେଶ ରାଜି ହୋଇଛନ୍ତି

ମହାରାଷ୍ଟ୍ର କେରଳ ଓ କର୍ଣ୍ଣାଟକରେ ବନ୍ୟା ପରିସ୍ଥିତି ସୁଧୁରିଛି

ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ସ୍ଥାନୀୟ ମସଜିଦ୍ଗୁଡ଼ିକରେ ବହୁ ସଂଖ୍ୟାରେ ଲୋକମାନେ ସମବେତ ହୋଇଥିଲେ ଓ ନମାଜପାଠ ସହ ଅଭିନନ୍ଦନ ଆଦାନପ୍ରଦାନ କରିଥିଲେ ବନ୍ଦିପୋରା ବାରମୁଲା କୁପୁୱାଡା ତ୍ରେହେଗାମ୍ ସୋପୋର୍ କୁଲଗାମ୍ ଓ ପୁଲୱାମା ସମେତ ଅଧିକାଂଶ ସ୍ଥାନରେ ବହ୍ର ସଂଖ୍ୟାରେ ଲୋକମାନଙ୍କର ସମାଗମ ହୋଇଥିବାର ଖବର ମିଳିଛି ଡେବେ ସନ୍ତାସବାଦୀ ଆକ୍ରମଣ ଏବଂ ସାର୍ବଜନୀନ ଶାନ୍ତି ଭଙ୍ଗର ଆଶଙ୍କା ଥିବା ଶ୍ରୀନଗରର ସମ୍ଭେଦନଶୀଳ ଅଞ୍ଚଳଗ୍ରଡ଼ିକରେ ବହୁ ସଂଖ୍ୟକ ଲୋକଙ୍କ ସମାଗମ ଉପରେ କଟକଶା କାରି କରାଯାଇଥିଲା ଜାମ୍ମ ଅଞ୍ଚଳରେ ମଧ୍ୟ ମସଜିଦ୍ଗ୍ରଡ଼ିକରେ ବହୁ ସଂଖ୍ୟକ ଲୋକଙ୍କ ସମାଗମ ହୋଇଥିବାର ଖବର ମିଳିଛି କେତେକ ସ୍ଥାନରେ ସାମାନ୍ୟ ଧରଣର ବିକ୍ଷୋଭ ହୋଇଛି ଏବଂ ଅକ୍ଷ କେତେକ ସ୍ଥାନରେ ଟେକାପଥର ଫିଙ୍ଗା ଘଟଣା ଘଟିଛି ପୁଲିସ୍ ସ୍ଥାନୀୟ ଭାବେ ଏହିସବୃ ଘଟଣାକ୍ର ନିୟନ୍ତ୍ରଣ କରିଛି ଏବଂ ବିକ୍ଷୋଭକାରୀମାନଙ୍କୁ ଘଉଡ଼ାଇବାକୁ ସମର୍ଥ ହୋଇଛି

ମୋବାଇଲ୍ ଇଷ୍ଟରନେଟ୍ ଓ ଟେଲିଫୋନ୍ ସେବା ବନ୍ଦ ରହିଥିବାରୁ ଲୋକମାନେ ସେମାନଙ୍କ ପରିବାର ସହ କଥାବାର୍ତ୍ତା କରିବା ପାଇଁ ପ୍ରଶାସନ ପକ୍ଷରୁ ସୁବିଧା ଯୋଗାଇ ଦିଆଯାଇଛି ଜିଲ୍ଲା କମିଶନ୍ଙ୍କ କାର୍ଯ୍ୟାଳୟ ଥାନା ଓ ପୁଲିସ୍ ଫାଣ୍ଡି ସମେତ ସୁବିଧା ଜନକ ସ୍ଥାନଗୁଡ଼ିକରେ ବହୁ ସଂଖ୍ୟାରେ ହେଲ୍ସ ଲାଇନ୍ ସ୍ଥାପନ କରାଯାଇଛି ଏହି ସ୍ଥାନଗୁଡ଼ିକରୁ ପ୍ରତିଦିନ ହଜାର ହଜାର ସଂଖ୍ୟକ ଲୋକ ନିଜର ସମ୍ପର୍କୀୟମାନଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା ହେଉଛନ୍ତି

ରାଜ୍ୟ ସରକାରଙ୍କ ପକ୍ଷର୍ ସ୍ଥାପନ କରାଯାଉଥିବା ଗଣମାଧ୍ୟମ କେନ୍ଦ୍ରଗୁଡ଼ିକ ଜରିଆରେ ଖବର ପ୍ରଦାନର ସୁବିଧା କରାଯାଇଛି ଜେ ଆଣ୍ଡ କେ ଗଭର୍ଣ୍ଣର ଜାମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କାଶ୍ମୀର ଗସ୍ତ କରି ନିଜେ ପରିସ୍ଥିତି ଦେଖିଲା ପରେ ବୟାନ ଦିଅନ୍ତୁ ବୋଲି କହିଛନ୍ତି ଦୂରଦର୍ଶନ ନ୍ୟୁଜ୍ ସହିତ ଏକ ବିଶେଷ ସାକ୍ଷାତକାର ବେଳେ ଶ୍ରୀ ମଲ୍ଲିକ କହିଛନ୍ତି ଗତ ସପ୍ତାହରୁ ରାଜ୍ୟରେ ସମ୍ପର୍ଣ୍ଣ ଶାନ୍ତି ବିରାଜମାନ କରୁଛି ଏବଂ ଜଣେ ହେଲେ କେହି ଆହତ ହୋଇନାହାନ୍ତି ଜାମ୍ମୁ କାଶ୍ମୀରରେ ପରିସ୍ଥିତି ସ୍ୱାଭାବିକ ନୁହେଁ ବୋଲି ପାଶ୍ଚାତ୍ୟ ଦେଶର କେତେକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଶ୍ରୀ ମଲ୍ଲିକ ଅସ୍ୱୀକାର କରିଛନ୍ତି

ଏହାଦ୍ୱାରା ରାଜ୍ୟ ଉନ୍ନତି ପଥରେ ଆଗେଇ ଚାଲିବ

ରାଜ୍ୟରେ ମୋବାଇଲ୍ ଇଷ୍କରନେଟ୍ ଓ ଟେଲିଫୋନ୍ ସେବା ଅଳ୍ପଦିନ ପରେ ପୁନଃ ସ୍ଥାପିତ ହେବ ବୋଲି ସେ ଜଣାଇଛନ୍ତି ସେ କହିଛନ୍ତି ସାମାଜିକ ଗଣମାଧ୍ୟମକୁ ପାକିସ୍ତାନ ଅସ୍ତ୍ର ଭାବେ ବ୍ୟବହାର କରି କାଶ୍ମୀର ଉପତ୍ୟକାରେ ଅସ୍ଥିରତା ସୃଷ୍ଟି କରୁଥିଲା

ଡୋଭଲ୍ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭଲ୍ ଆକାଶମାର୍ଗରୁ କାଶ୍ମୀର ଉପତ୍ୟକାରେ ନିରାପତ୍ତା ପରିସ୍ଥିତିକୁ ପରିଦର୍ଶନ କରିଛନ୍ତି

ଶ୍ରୀ ଡୋଭଲ୍ ପାମ୍ପୋରେ ଲାଲ୍ଚୌକ୍ ଓ ହଜରତବଲ ଅଞ୍ଚଳ ଆଜି ଆକାଶମାର୍ଗରୁ ପରଦର୍ଶନ କରିଥିଲେ

ପୂର୍ବରୁ ଭିଡ଼ିଓ ସୁଟିଂ ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଧାରାବାହିକ ପରିବେଶ ସଂରକ୍ଷଣ ଦିଗରେ ସହାୟକ ହେବ ସେ କହିଛନ୍ତି ଭାରତ ସବୁଜିମାରେ ଭରପୁର କଙ୍ଗଲ ବିବିଧ ପ୍ରକାରର ବନ୍ୟଜନ୍ତ ଓ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ପର୍ବତ ତଥା ପ୍ରଖରସ୍ରୋତା ନଦୀରେ ପରିପୂର୍୍ଣ ଏହି କାର୍ଯ୍ୟକ୍ରମକୁ ଦୁଃସାହସିକ କାର୍ଯ୍ୟକ୍ରମର ଉପସ୍ଥାପକ ବିୟର ଗ୍ରୀଲ୍ସ ପରିଚାଳନା କରିବେ

ଏହି କାର୍ଯ୍ୟକ୍ରମରେ ଜଳବାୟୁ ପରିବର୍ତ୍ତନ ଓ ବନ୍ୟଜନ୍ତୁ ସଂରକ୍ଷଣ ଉପରେ ସଚେତନତା ସୃଷ୍ଟି କରାଯିବ

ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୱି ଙ୍କୁ ବେଜିଂଠାରେ ସାକ୍ଷାତ କରିସାରିଲା ପରେ ଚତ୍ରୁର୍ଥ ଭାରତ ଚୀନ୍ ଗଣମାଧ୍ୟମ ଫୋରମ୍ରେ ଉଦ୍ବୋଧନ ଦେଲାବେଳେ ଏହା କହିଛନ୍ତି ଶ୍ରୀ କୟଶଙ୍କର କହିଛନ୍ତି କୈଳାଶ ମାନସରୋବର ଯାତ୍ରା ସମ୍ପ୍ରସାରଣ କରିବା ପାଇଁ ଚୀନ୍ ପକ୍ଷରୁ କେତେକ ମତାମତ ଦିଆଯାଇଛି ଏବଂ ଭାରତ ଏହି ଉଦ୍ୟମଗୁଡ଼ିକୁ ପସନ୍ଦ କରିଛି ସେ କହିଛନ୍ତି ପାରମ୍ପରିକ ଔଷଧ କ୍ରୀଡ଼ା ସମେତ ବିଭିନ୍ନ କ୍ଷେତ୍ରରେ ଚାରୋଟି ବ୍ରଝାମଣାପତ୍ର ସ୍ୱାକ୍ଷରିତ ହୋଇଛି

ଶ୍ରୀ ଜୟଶଙ୍କର କହିଛନ୍ତି ଚୀନ୍ ରାଷ୍ଟ୍ରପତି ଶ୍ରୀ ଜିନ୍ପିଙ୍ଗ୍ଙ୍କ ଭାରତ ଗସ୍ତ ପାଇଁ ଆଜିର କଥାବାର୍ତ୍ତାରେ ବିଶେଷ ଆଲୋଚନା ହୋଇଛି

ପୂର୍ବରୁ ଶ୍ରୀ ଜୟଶଙ୍କର ଚୀନ୍ର ରାଷ୍ଟ୍ରପତି ୱାଙ୍ଗ୍ କ୍ୟୁସାଁଙ୍କୁ ସାକ୍ଷାତ କରିଥିଲେ ଉଭୟ ନେତା ବିଶ୍ୱସ୍ତରୀୟ ପରିସ୍ଥିତି ଉପରେ ଆଲୋଚନା କରିଥିଲେ ଏବଂ ଉନ୍ନତଶୀଳ ରାଷ୍ଟ୍ର ଭାବେ ଉଭୟ ଦେଶ ମୁଣ୍ଡ ଟେକୁଥିବାରୁ ଅଧିକ ସମତୁଲତା ରକ୍ଷା କରିବା ପାଇଁ ସହମତ ହୋଇଥିଲେ ରେନ୍ ମହାରାଷ୍ଟ୍ରରେ ବନ୍ୟା ପରିସ୍ଥିତି ସୁଧୁରିଛି ବନ୍ୟାଞ୍ଚଳରୁ ପାଣି କମିଲାଣି ଏବଂ ପୁନେ ବେଙ୍ଗାଲୁରୁ ଚାରି ନମ୍ଭର ଜାତୀୟ ରାଜପଥ ଖୋଲାଯାଇଛି ଭାରି ଯାନ ଓ ଏସ୍ୟୁଭି ଯାନଗ୍ରଡ଼ିକ କୋଲାପୁର ସାଙ୍ଗଲି ଫଟା ରାସ୍ତାରେ ଚଳାଚଳ କରୁଛି

ଆଜି ପର୍ଯ୍ୟନ୍ତ ନୌବାହିନୀ ଉପକ୍ଳରକ୍ଷୀ ବାହିନୀ ଓ ଏନ୍ଡିଆର୍ଏଫ୍ ତରଫର୍ ଡଙ୍ଗା ଜରିଆରେ କୋଲାପୁରକ୍ ସହାୟତା ଯୋଗାଣ ଜାରି ରହିଛି

ସେମାନଙ୍କୁ ଖୋକାଖୋଜି କାରି ରହିଛି ରାଜ୍ୟର ଅନ୍ୟ ଅଞ୍ଚଳରେ ପରିସ୍ଥିତି ସୁଧୁରିଛି ଓ ରିଲିଫ୍ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଯାଇଛି ପାକିସ୍ତାନ ଜେ ଆଣ୍ଡ କେ ଜାମ୍ମୁ କାଶ୍ମୀର ସଂକ୍ରାନ୍ତରେ ଭାରତ ଦୃଢ଼ ପଦକ୍ଷେପ ନେବା ପରେ ପାକିସ୍ତାନୀ ପ୍ରତିଷ୍ଠାନଗ୍ରଡ଼ିକ ନିରାଶ ହୋଇ ପଡ଼ିଛନ୍ତି ପାକିସ୍ତାନୀ ସଂସ୍ଥାଗୁଡ଼ିକୁ ବିରାଟ ଧକ୍କା ଲାଗିଛି ଏବଂ ସେମାନେ ଭାରତ ବିରୁଦ୍ଧରେ ଅପପ୍ରଚାର ଚଳାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ବହୁ ପ୍ରତିଷ୍ଠିତ ନିୟମକୁ ଲଙ୍ଘନ କରି ଏକତରଫା ପଦକ୍ଷେପ ଘୋଷଣା କରିଛନ୍ତି ଅତ୍ୟନ୍ତ ଅସହାୟ ଅନୁଭବ କରିବାରୁ ସେ ବିଶ୍ୱର ଅନେକ ନେତାଙ୍କୁ ଫୋନ୍ କରି ମଧ୍ୟ ଏହି ବିଷୟ ଜଣାଇଛନ୍ତି ବିଶ୍ୱ ନେତାମାନଙ୍କ ତରଫରୁ ତାଙ୍କୁ ମିଳିଥିବା ଉତ୍ତରର ମୂଳକଥା ହେଲା ସନ୍ତାସବାଦ ଦମନ ଓ ସନ୍ତାସବାଦକୁ ସାହାଯ୍ୟ ସମର୍ଥନ ବନ୍ଦ କରିବା ଲାଗି କେବଳ ପାକିସ୍ତାନ ସହ ସେମାନେ କାନ୍ଧକୁ କାନ୍ଧ ମିଳାଇ କାମ କରିବାକୁ ପ୍ରସ୍ତୁତ ଅଛନ୍ତି ଭାରତ ସହ କଥାବାର୍ତ୍ତା କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି ଏବଂ ଏହି ଅଞ୍ଚଳରେ ଉତ୍ତେଜନା ସୃଷ୍ଟିଗ୍ର ଦୂରେଇ ରହିବା ପାଇଁ ସେମାନେ ପାକିସ୍ତାନକୁ ରୋକଠୋକ୍ ଭାବେ ଜଣାଇଛନ୍ତି ଭାରତ ସହ କ୍ୱଟନୈତିକ ସମ୍ପର୍କ ହ୍ରାସ କରିବା ଏବଂ ଦ୍ୱିପକ୍ଷିୟ ବାଣିଜ୍ୟ ସମ୍ପର୍କ ବନ୍ଦ କରିବା କେବଳ ଆତ୍କ ପରାଜୟରୁ ନିଜକୁ ରକ୍ଷା କରିବା ପାଇଁ ଇମ୍ରାନ୍ ଖାନ୍ଙ୍କର ଏହା ଉଦ୍ୟମ ବୋଲି ବର୍ଷ୍ଣନା କରାଯାଉଛି ଏହାଦ୍ୱାରା ପାକିସ୍ତାନ ସନ୍ତାସବାଦ ଓ ସନ୍ତାସବାଦୀମାନଙ୍କ ସାହାଯ୍ୟ ସମର୍ଥନ ଦେଉଛି ବୋଲି ଆନ୍ତର୍ଜାତିକ ସ୍ତରରେ ଯାହା ବିଶ୍ୱାସ କରାଯାଉଛି ତାହାକୁ ଲିଭାଇ ଯାଇ ପାରିବ ନାହିଁ ବୋଲି ପାକିସ୍ତାନ ଅନୁଭବ କରିସାରିଲାଣି ପାକିସ୍ତାନ ବର୍ଭମାନ ଦେବାଳିଆ ଅବସ୍ଥାରେ ଥିବାରୁ ଏଫ୍ଏଟିଏଫ୍ ଦ୍ୱାରା ସେ ଦେଶକ୍ତ କଳାତାଲିକାଭ୍ରକ୍ତ କରାଯିବାର ବିପଦ ମଧ୍ୟ ରହିଛି ପାକିସ୍ତାନକୁ ଭାରତର ଏମ୍ଏଫ୍ଏମ୍ ମର୍ଯ୍ୟଦାକୁ ବହୁଦିନରୁ ପ୍ରତ୍ୟାହାର କରି ନିଆଯାଇଥିବାର୍ତ ଇସଲାମାବାଦ ସହ ଭାରତର ବାଣିଜ୍ୟ ସମ୍ପର୍କ ନାହିଁ ଭାରତ ସରକାରଙ୍କର କଣେ ବରିଷ୍ଠ ଅଧିକାରୀ କହିଛନ୍ତି ନିୟନ୍ତ୍ରଣ ରେଖା ଆରପଟ୍ର ପାକିସ୍ତାନ ପକ୍ଷର୍ କୌଣସି ପ୍ରକାର ଅନ୍ଦ୍ରପ୍ରବେଶକ୍ତ ନିରାପତ୍ତା ବାହିନୀ ଦୃଢ଼ ହସ୍ତରେ ଦମନ କରିବ

ଆନ୍ତର୍ଜାତିକ ଯୁବ ଦିବସ ଉପଲକ୍ଷେ ନ୍ତଆଦିଲ୍ଲୀରେ ଆୟୋଜିତ ଏକ ଉହବରେ ଶ୍ରୀ ରିଜିଜୁ ଆଜି ଏହି ପୁରସ୍କାର ପ୍ରଦାନ କରିଛନ୍ତି ଜାତୀୟ ବିକାଶ ଓ ସମାଜସେବା କ୍ଷେତ୍ରରେ ବିଶେଷ ଅବଦାନକୁ ସ୍ୱୀକୃତି ଦେବା ଲକ୍ଷ୍ୟରେ ଯୁବକ ଓ ସ୍ୱଚ୍ଛାସେବୀ ସଂଗଠନ ଗ୍ରଡ଼ିକ୍ ପ୍ରତିବର୍ଷ ଏହି ପ୍ରରସ୍କାର ପ୍ରଦାନ କରାଯାଇଥାଏ ସମ୍ପ୍ରଦାୟ ପ୍ରତି ସେମାନଙ୍କର ଦାୟିତ୍ୱ ବୋଧର ବିକାଶ ଏବଂ ଜଣେ ଉତ୍ତମ ନାଗରିକ ଭାବେ ନିଜର ଦକ୍ଷତା ବୃଦ୍ଧିକୃ ଉତ୍ସାହିତ କରିବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି ପୁରସ୍କାର ବିତରଣ ଉହବରେ ଉଦ୍ବୋଧନ ଦେଇ ଶ୍ରୀ ରିଜିଳୁ କହିଛନ୍ତି ଦେଶକୁ ଏକ ଭିନ୍ନ ସ୍ତରକୁ ନେବା ଲାଗି ଯେକୌଣସି ଦେଶର ବଦ୍ଧପରିକରତା ସେହି ଦେଶର ଯୁବକମାନଙ୍କ ଅବଦାନ ଉପରେ ସମ୍ପର୍ଶ୍ଣ ରୂପେ ନିର୍ଭର କରିଥାଏ